ରାଜ୍ୟ ସରକାରଙ୍କ ଯୋଜନାରେ ଯେପରି କୌଶସି ହିତାଧ୍କାରୀ ବାଦ ନ ପଡନ୍ତି ସେଥିପ୍ରତି ଦୃଷ୍କି ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି

ବର୍ଉମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରେ ସଂକ୍ରାମଣ ଜନିତ ରୋଗ ବ୍ୟାପିନଥିବା ଜଣାପଡ଼ିଛି ଖୋର୍ବ୍ଧା ଜିଲ୍ଲାରେ ବାତ୍ୟା ପ୍ରଭାବିତ ଅଅଳମାନଙ୍କରେ ସ୍ୱାସ୍ସ୍ୟସେବା ଉପରେ ସ୍ୱତନ୍ତ ଗୁରୁତ୍ ଦିଆଯାଉଛି

ବର୍ଷାଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପ୍ ରଣ କରାଯିବ

ଏହି ଅଧିସ୍ଚନା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ଏହା ଏକ ନୀତିଗତ ନିର୍ଣ୍ୟ ବୋଲି ସ୍ପ୍ରିମକୋର୍ଟ କହିଛନ୍ତି